ସାଫ୍ ଫୁଟ୍ବଲ୍ କପ୍ ଫାଇନାଲ୍ରେ ଆଜି ଭାରତ ମଳଦ୍ୱୀପକୁ ଭେଟୁଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗର ଲୋକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛତା ଏଭଳି ଏକ ଅଭ୍ୟାସ ଯାହାକୁ ଦୈନନ୍ଦିନ ଜୀବନରେ ସାମିଲ୍ କରିବା ଆବଶ୍ୟକ

ଏହା ଭାରତ ଓ ଭାରତୀୟମାନଙ୍କର ଶକ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବୟସର ଲୋକ ଏହି ଅଭିଯାନରେ ସାମିଲ୍ ହୋଇଛନ୍ତି ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଝାଡ଼ାରୋଗ ବହୁମାତ୍ରାରେ କମିଯାଇଛି ସେ କହିଛନ୍ତି ଅଳିଆ ଆବର୍ଜନା ନଷ୍ଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ଆହୁରି ଅଧିକ ଫଳପ୍ରଦ କରିବାକୁ

ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ଜବସ୍ତୁରୁ ସମ୍ପଦ ସୂଷ୍ଟିର ଦିଗରେ ସରକାର ପ୍ରଗାତ୍ ଉଦ୍ୟମ ଚଳେଇଛନ୍ତି ଆସାମର ଯୁବକମାନଙ୍କ ସହ ବାର୍ତ୍ତାଳାପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସାମାଜିକ ପରିବର୍ତ୍ତନର ଦୂତ ଓ ସ୍ୱଚ୍ଚତାର ବାର୍ତ୍ତାକୁ ସେମାନେ ଯେଭଳି ଭାବେ ପ୍ରସାର କରିଛନ୍ତି ତାହା ପ୍ରଶଂସନୀୟ ସେ କହିଛନ୍ତି ଯୁବକମାନେ ଭାରତରେ ଏକ ସକାରାତ୍କକ ପରିବର୍ତ୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି

ସେ କହିଛନ୍ତି ସେମାନେ ଏହି ଅଭିଯାନରେ ସାମିଲ୍ ହୋଇ ଦେଶପାଇଁ କାର୍ଯ୍ୟ କରିଛନ୍ତି ଗୁକୁରାଟ୍ର ସମବାୟ ସମିତିଗୁଡ଼ିକର ମହିଳା ସଦସ୍ୟମାନଙ୍କ ସହ ବାର୍ଭାଳାପ କରି ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛ ଭାରତ ମିଶନରେ ଭାରତର ମହିଳା ନାରୀଶକ୍ତିର ଅବଦାନ ଅସୀମ ସ୍ୱଚ୍ଚତା ଦିଗରେ ଉଦ୍ୟମ କାରି ରଖିବାକୁ ସେ ସମବାୟ କ୍ଷେତ୍ରକୁ ନିବେଦନ କରିଛନ୍ତି

ଆମଦାନୀ ପାଇଁ ଡଲାର ଚାହିଦା ବୃଦ୍ଧି ପାଉଥିବାରୁ ଭାରତର ବୈଦେଶିକ ବିନିମୟ ମୁଦ୍ରାପାଣ୍ଡି ଚାପଗ୍ରସ୍ତ ହୋଇଛି ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଘୋଷଣା କରିଛନ୍ତି ଏହି ପଦକ୍ଷେପ ସ୍ୱରୂପ ସରକାର ମସଲାବଣ୍ଡ ନାମରେ ଜଣାଶୁଣା ରୂପି ଡିନୋମିନେଟେଡ୍ ବଣ୍ଡ ଉପରୁ ଟିକସ୍ ସାମୟିକଭାବେ ହଟାଇ ଦେଇଛନ୍ତି

ଏହାଛଡା ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ଉପରେ କଟକଣା ଜାରି କରାଯାଇଛି ଏବଂ ବୈଦେଶିକ ପ୍ରତିଭୂତିନିବେଶ ବ୍ୟବସ୍ଥାରେ କେତେକ କୋହଳ ପଦକ୍ଷେପ ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ନ୍ତଆଦିଲ୍ଲୀଠାରେ ଏକ ବୈଠକ ବସି ଦେଶରେ ଅର୍ଥନୀତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ଏହି ବୈଠକରେ ଦେଶର ସାମ୍ପ୍ରତିକ ଆର୍ଥକ ସ୍ଥିତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କର ଗଭର୍ଷର ଉର୍ଜିତ ପଟେଲ ଓ ଅର୍ଥମନ୍ତ୍ରଣାଳୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇଥିଲେ ଅର୍ଥମନ୍ତ୍ରୀ ଅର୍ଥଣ ଜେଟଲୀ ସାମ୍ଭାଦିକମାନଙ୍କ କହିଛନ୍ତି ଯେ ଦେଶନେଶ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍କଭି ନେଇଛନ୍ତି ଚଳନ୍ତି ଜମା ନିଅକ୍କ ସ୍ଥିତିର ମ୍ରକାବିଲା କରିବାପାଇଁ ମଧ୍ୟ ପଦକ୍ଷେପସବ୍ ନିଆଯାଇଛି

ତେବେ ଅନ୍ୟ ଦେଶର ଅଭିବୃଦ୍ଧି ତୁଳନାରେ ଭାରତର ଅଭିବୃଦ୍ଧି ବେଶ୍ ଦ୍ରତତର ହେଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ଏହି ସମୟରେ ପେଟ୍ରୋଲିୟମ ସାମଗ୍ରୀ ଇଞ୍ଜିନିୟରିଂ ଫାର୍ମାସିଟିକାଲ ଅଳଙ୍କାର ଓ ମୂଲ୍ୟବାନ ପଥର ଆଦିର ରପ୍ତାନୀରେ ଉଲ୍ଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି

ଅଶୋଧତ ତୈଳ ଦର ବୃଦ୍ଧିଯୋଗୁଁ ଅଗଷ୍ଟ ମାସରେ ଏହା ବୃଦ୍ଧି ପାଇଥିଲା

ମୃତ ସନ୍ତାସବାଦୀମାନଙ୍କ ମଧ୍ୟରେ ସେମାନଙ୍କର ଜଣେ କମାଣ୍ଡର ରହିଛି ମୃତ ସନ୍ତାସବାଦୀମାନଙ୍କ ପାଖରୁ ଅସ୍ତଶସ୍ତ ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି ସେହି ସନ୍ତାସବାଦୀମାନେ ଲସ୍କରେ ତୟବା ଓ ହିକ୍ବୁଲ୍ ମୁକାହିଦ୍ଦିନ୍ ଗୋଷ୍ଠୀର ବୋଲି ଜଣାପଡ଼ିଛି

କାଶ୍ମୀରକୁ ଟ୍ରେନ୍ ସେବା ବାତିଲ୍ କରାଯାଇଛି ସେଠାରେ ଇଷ୍କର୍ନେଟ୍ ସେବା ମଧ୍ୟ ବାତିଲ୍ କରାଯାଇଛି ଆସାମ ଫ୍ଲୁଡ୍ ଆସାମରେ ଦେଖାଦେଇଥିବା ଅଚାନକ ବନ୍ୟା ଯୋଗୁଁ ଛ'ଟି କିଲ୍ଲାର ପ୍ରାୟ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି

ଉପର ଆସାମର କେତେକ ସ୍ଥାନରେ ଜଳପତ୍ତନ ବୃଦ୍ଧି ଯୋଗୁଁ ନୌକା ସେବାକ୍ ବନ୍ଦ ରଖାଯାଇଛି

ଶ୍ରୀ କୋବିନ୍ଦ୍ କର୍ଷାଟକ ଆଇନ ସୋସାଇଟି ଏବଂ ରାଜା ଲେଖାମଗୌଡ଼ା ଆଇନ ମହାବିଦ୍ୟାଳୟର ପ୍ଲାଟିନମ୍ କୁବୁଲି ସମାରୋହରେ ଯୋଗଦେବେ

ଆଜି ଅପରାହୁରେ ସେ ମେହବୁବ୍ନଗରରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଦଳର ପ୍ରଚାର ଅଭିଯାନର ଶୁଭାରୟ କରିବେ ସେ ହାଇଦ୍ରାବାଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସେ ରାଜ୍ୟ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି ଏବଂ କିଲ୍ଲା ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ୍ କରି ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବେ

ଭାରତର ମହାନ୍ ଇଞ୍ଜିନିୟର୍ ଭାରତରତ୍ନ ଏମ୍ ବିଶ୍ୱେଶ୍ୱରାୟା ଯିଏକି ସାର୍ ଏମ୍ଭି ଭାବେ ବେଶ୍ ପରିଚିତ ତାଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇ ଏହି ଦିବସ ପାଳନ କରାଯାଉଛି ଦେଶର ଜଳସେଚନ ପ୍ରକଳ୍ପ ଡିଜାଇନ୍ କ୍ଷେତ୍ରରେ ଜଣେ ସଫଳ ସିଭିଲ୍ ଇଞ୍ଜିନିୟର୍ ଭାବେ ବିଶ୍ୱରେ ସୁନାମ ଅର୍ଜନ କରିପାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଇଞ୍ଜିନିୟର୍ମାନଙ୍କୁ ଶୁଭେଛା ଜଣାଇଛନ୍ତି ଦେଶ ନିର୍ମାଣ କ୍ଷେତ୍ରରେ ସେମାନଙ୍କର ଅବଦାନ ବେଶ୍ ଗୁରୁତ୍ୱପୂର୍ଷ୍ଣ ବୋଲି ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଏମ୍ ବିଶ୍ୱେଶ୍ୱରାୟାଙ୍କୁ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମସ୍କୋରେ କହିଛନ୍ତି ରୁଷ ଉପପ୍ରଧାନମନ୍ତ୍ରୀ ୟୁରୀ ବୋରିସୋଭ୍ଙ୍କ ସହ ଅନୁଷ୍ଠିତ ବୈଠକରେ ସହଯୋଗର ନୂଆନୂଆ କ୍ଷେତ୍ର ଚିହ୍ନଟ କରାଯାଇଛି

ଗ୍ରପ ଏ'ରେ ଗତବର୍ଷ ଚାମ୍ପିୟନ ଭାରତ ସହିତ ପାକିସ୍ତାନ ଓ ହଂକଂ ଥିବାବେଳେ ଆଫଗାନିସ୍ତାନ ବାଂଲାଦେଶ ଓ ଶ୍ରୀଲଙ୍କା ଗ୍ରପ୍ ବି'ରେ ଅଛନ୍ତି ପ୍ରତ୍ୟେକ ଗ୍ରପ୍ର ଶ୍ରେଷ୍ଠ ଦୁଇଟି ଦଳ ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନିତ ହେବେ ଏବଂ ସେମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍କୁ ପ୍ରବେଶ ପରିବେ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ମଙ୍ଗଳବାର ଦିନ ହଂକଂ ସହିତ ପ୍ରଥମ ମ୍ୟାଚ୍ ଖେଳିବ ତା' ପରଦିନ ପାକିସ୍ତାନ ସହିତ ଭାରତ ଦ୍ୱିତୀୟ ମ୍ୟାଚ୍ ଖେଳିବ ଆକାଶବାଣୀ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡ଼ିକର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରାଯିବ